ପିଏମ୍ ଚେନ୍ନାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ହାକାଥନ୍ ଯୁବପିଢ଼ିକୁ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ନୂଆ ନୂଆ ସମାଧାନ ଖୋଜି ବାହାର କରିବାରେ ସାହାଯ୍ୟ କରିବ ଆଜି ସକାଳେ ମାଡ୍ରାସ୍ ଆଇଆଇଟିଠାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ ସିଙ୍ଗାପ୍ରର ହାକାଥନ୍ କାର୍ଯ୍ୟକ୍ରମରେ ପ୍ରରସ୍କାର ବିତରଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଏହି ହାକାଥନ୍ରେ ଯେଉଁ ସମାଧାନଗୁଡ଼ିକୁ ସନ୍ଧାନ କରାଯାଇଛି ସେଗୁଡ଼ିକ ଆଗାମୀ ଦିନଗୁଡ଼ିକ ପାଇଁ କାମରେ ଆସିବ ହାକାଥନ୍ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ସର୍ବସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବକୁ ସେମାନେ ଉଦ୍ୟମ କରିଛନ୍ତି ସେ କହିଛନ୍ତି ଏକ ଫୋରମ୍ରେ କିଏ ଧ୍ୟାନ ଦେଉଛି ଓ କିଏ ଧ୍ୟାନ ନ ଦେଉଛି ତାହା ଜାଣିବାପାଇଁ ଏକ କ୍ୟାମେରାର ବିକାଶ ଘଟିବା ପାର୍ଲାମେଣ୍ଢ ଓ ରାଜ୍ୟ ବିଧାନସଭା ଭଳି ସଂସ୍ଥାଗୁଡ଼ିକ ପାଇଁ ଉପାଦେୟ ହେବ ସେ ହାକାଥନ୍ର ବିକୟୀ ଛାତ୍ରଛାତ୍ରୀ ଓ ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ବିଭିନ୍ନ ଚ୍ୟାଳେଞ୍ଚ୍ର ସମ୍ମୁଖୀନ ହେବା ଓ ସେଗୁଡ଼ିକ ପାଇଁ ସମାଧାନ ଖୋକି ବାହାର କରିବାର ଇଚ୍ଛା କୌଣସି ଏକ ଚ୍ୟାଲେଞ୍ ଜିତିବାଠାରୁ କାହିଁ କେତେ ଗୁଣା ଅଧିକ ମୂଲ୍ୟବାନ୍

ସିଆର୍ପିଏଫ୍ ଯବାମାନଙ୍କ ବଳିଦାନକୁ ସ୍କରଣ କରି ଶ୍ରୀ ଶାହା କହିଛନ୍ତି ସେମାନଙ୍କର ବଳିଦାନର ସ୍କୃତିରେ ପ୍ରଧାନମନ୍ତ୍ରୀ ଅକ୍ଷ ଦିନ ପୂର୍ବେ ନୂଆଦିଲ୍ଲୀରେ ଜାତୀୟ ପୁଲିସ୍ ସ୍ମାରକୀକୁ ଉଦ୍ଘାଟନ କରିଛନ୍ତି

ଶହୀଦ୍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ ପାଇଁ ଗୋଟିଏ ଥର ହେଉନା କାହିଁକି କାତୀୟ ପୁଲିସ୍ ସ୍କାରକୀକୁ ବୁଲିବାକୁ ଯିବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

ସେ କହିଛନ୍ତି ସର୍ବସାଧାରଣରେ ଶୃଙ୍ଖଳା ରକ୍ଷାପାଇଁ ସାମ୍ପ୍ରଦାୟିକ ଦଙ୍ଗାକ୍ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଯଦିଓ ଏହାର ସ୍ଥାପନ କରାଯାଇଥିଲା ତେବେ ଏହା ବର୍ତ୍ତମାନ ଦୂର୍ବିପାକ ପରିଚାଳନା ଓ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନ କରିବାର କାର୍ଯ୍ୟ କରୁଛି ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ୍ ଯବାନମାନଙ୍କର ପତ୍ନୀମାନଙ୍କୁ ବୀରତ୍ୱ ପୁରସ୍କାରମାନ ପ୍ରଦାନ କରିଛନ୍ତି

ଏହି ସଡ଼କ ଗାଜଆବାଦର ଦାସ୍ନାକୁ ହାପୁଡ଼ ସହ ସଂଯୋଗ କରିବ

ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହାକୁ ଉଦ୍ଘାଟନ କରି କହିଛନ୍ତି ନବରାତ୍ରୀ ହେଉଛି ବିଶ୍ୱର ଦୀର୍ଘତମ ଧାର୍ମିକ ନୂତ୍ୟ ମହୋହବ ଯାହା ଆଦ୍ୟାଶକ୍ତିଙ୍କର ଆଶୀର୍ବାଦ ଲାଭ କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ

ସେ କହିଛନ୍ତି ନବରାତ୍ରୀ ଉତ୍ସବ ଉପଲକ୍ଷେ ଫୁଡ଼୍ କୋର୍ଟ୍ ପିଲାମାନଙ୍କର ଜୟ ରାଇଦ୍ ଓ ହସ୍ତଶିଳ୍ପ ମେଳା ଭଳି ବିଭିନ୍ନ ସୁବିଧାର ଆୟୋଜନ କରାଯାଇଛି ଏହା ନବରାତ୍ରୀ ଉତ୍ସବକୁ ଆସୁଥିବା ଲୋକମାନଙ୍କ ମନୋରଞ୍ଜନରେ ନିଣ୍ଠିତ ରୂପେ ସହାୟତା କରିବ ବୋଲି ସେ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ନବରାତ୍ରୀ ମହୋତ୍ସବ ଗୁଜରାତ୍ର ଦ୍ୱି ବାର୍ଷିକ ପ୍ରମୁଖ କାର୍ଯ୍ୟକ୍ରମ ଭାଇବ୍ରାଣ୍ଟ୍ ଶିଖର ବୈଠକ ସହ ଜଡ଼ିତ ଓ ଜାନୁୟାରୀ ମଧ୍ୟଭାଗରେ ପଡ଼ୁଥିବା ମକର ସଂକ୍ରାନ୍ତି ସମୟର ଗୁଡ଼ି ଉଡ଼ାଣ ଉହବ ସହ ଜଡ଼ିତ ରାଜ୍ୟରେ ଦୀର୍ଘଦିନ ଧରି ବର୍ଷା ଲାଗିରହିବା ଯୋଗୁଁ ଗର୍ବା ନୃତ୍ୟ ସଙ୍ଗଠନଗୁଡ଼ିକଦ୍ୱାରା କାର୍ଯ୍ୟକ୍ରମ ବିଳୟରେ ଆରମ୍ଭ ହେଉଛି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଶୈଳେନ୍ଦ୍ର କୁମାର ଆମ ଶ୍ରୀନଗର ସମ୍ଭାଦଦାତାଙ୍କୁ କହିଛନ୍ତି ଆସନ୍ତାକାଲି ଏଥପାଇଁ ବିଜ୍ଞପ୍ତି କାରି କରାଯିବ

ସେ ପୁଣି କହିଛନ୍ତି ପାର୍ଟି ଭିତ୍ତିରେ ଏହି ନିର୍ବାଚନଗୁଡ଼ିକୁ କରାଯିବ

ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ କହିଛନ୍ତି ଏ ସଂକ୍ରାନ୍ତରେ ଜନସାଧାରଣ ଶିଳ୍ପକ୍ଷେତ୍ର ଓ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରାଯିବା ଉଚିତ ଯା'ଫଳରେ ଥରେ ବ୍ୟବହାର କରାଯାଇ ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍ର ଏକ ବିକ୍ସ ବାହାର କରାଯାଇପାରିବ ଅନ୍ୟ ଯେଉଁ ପ୍ଲାଷ୍ଟିକ୍ ପଦାର୍ଥ ଗୁଡ଼ିକର ବ୍ୟବହା କରାଯାଉଛି ସେଗୁଡ଼ିକର ଅନ୍ୟ କାର୍ଯ୍ୟପାଇଁ ପୁନଃବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ମିଶ୍ରା ଜଳବାୟୁ ପରିବର୍ଭନ ସମସ୍ୟା ଓ ଏହାର ସମାଧାନ ବିଷୟକୁ ଉଲ୍ଲେଖ କରି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ ପ୍ୟାନେଲ୍ର ଲେଖକ ଓ ବୈଜ୍ଞାନିକମାନଙ୍କଦ୍ୱାରା କଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗବେଷଣା କରାଯାଉଥିବାର ଜଣାଇଛନ୍ତି ସେ କହିଛନ୍ତି ନବୀକରଣ ଓ ବୈଷୟିକ ଜ୍ଞାନ ସଂକ୍ରାନ୍ତ ବିଶ୍ୱ ମେଣ୍ଟ ସଠିକ୍ ଦିଗରେ କାର୍ଯ୍ୟ କର୍ତ୍ଥି ବିହାର ରେନ୍ ବିହାରରେ କ୍ରମାନ୍ୱୟରେ ତିନି ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକରେ ପାଣି ଜମି ରହିବା ସହ ସେଠାରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି

ରାଜ୍ୟର ତଳିଆ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର କେନ୍ଦ୍ରରୁ ସହାୟତା ଲୋଡ଼ିଛନ୍ତି ଭାରତୀୟ ବାହିନୀର ଦୁଇଟି ହେଲିକପୁର୍ ଓ ଜଳ ନିଷ୍କାସନ ମେସିନ୍ଗୁଡ଼ିକୁ ଯୋଗାଇ ଦେବାଲାଗି ଅନୁରୋଧ କରାଯାଇଛି ତଳିଆ ଅଞ୍ଚଳଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ସେହିସବୁ ଅଞ୍ଚଳର ଗୋଟିଏ ଲେଖାଏଁ ମହଲା ଜଳମଗ୍ନ ହୋଇଥିବାର କୁହାଯାଉଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ଟେନିସ୍ ନାଗଲ୍ ସୁମିତ୍ ନାଗଲ୍ ଆର୍ଜେଣ୍ଟିନାର ବୁଏନସ୍ ଆଇରିସ୍ରେ ଅନୁଷ୍ଠିତ ଏଟିପି ଚ୍ୟାଲେଞ୍ଜର୍ସ ଟୁର୍ଷ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ୍ ଟାଇଟିଲ୍ ବିଜୟୀ ହୋଇଛନ୍ତି